ଏବେ ମଧ୍ଧ ସ୍ବିତି ଗ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରାସ୍ତା ସଫେଇ ଓ ବିଦ୍ୟୁତ୍ ଲାଇନ୍ ମରାମତି

ଏବେ ମଧ୍ଧ ଅନେକ ସ୍ତାନରେ ରାସ୍ତା ଉପରେ ବଡ ବଡ ଗଛ ଓ ବିଦ୍ୟୁତ୍ ଖୁଙ୍କ ପଡିରହିଥିବା ଦେଖାଯାଉଛି ପ୍ରଶାସନ ପକ୍ଷରୁ ରାସ୍ତା ସଫ ପାଇଁ ଯୁଦ୍ଧକାଳୀନ ଭିଭିରେ ଉଦ୍ୟମ କରାଯାଉଥିବାବେଳେ ବିଦ୍ୟୁତ୍ ଯୋଗାଣ ଶତ ପ୍ରତିଶତ କେବେ ହେବ ତାହା ଅନୁମାନ କରିହେଉ ନାହିଁ

ରାସ୍ତାର ବିଭିନ୍ନ ସ୍ଥାନରେ ଉପୁଡି ପଡିଥିବା ବଡ଼ ବଡ଼ ଗଛସବୁକୁ ଏନ୍ଡିଆର୍ଏଫ୍ ଟିମ୍ ସଫା କରୁଛନ୍ତି

ସହର ତଳି ଅଞ୍ଚଳରେ ରହିଥିବା କୁକୁଡା ଫାର୍ମ ଗୁଡ଼ିକ ଉକୁଡି ଯିବାପରେ ମଲାକୁକୁଡା ମାନଙ୍ଙ ସ୍ଥାନାନ୍ତର ନେଇ ସମସ୍ୟା ଉପୁଜିଛି

ପର୍ଯ୍ୟଟନ ଶି ୍ବ ଗୁରୁତର ଭାବେ ପ୍ରଭାବିତ ହୋଇଛି

ଭୁବନେଶ୍ୱରର କଳିଙ୍ଙ ଷ୍ଟାଡିୟମ କଟକର ବାରବାଟୀ ଷ୍ଟାଡିୟମ ସତ୍ୟବ୍ରତ ଷ୍ଟାଡିୟମ ଆଦି ବିଭିନୁ ଖେଳପଡିଆ ଭୀଷଣଭାବେ କ୍ଷତିଗ୍ରସ୍ଠ ହୋଇଛି

ଡାକସେବା ବ୍ୟାଙ୍କସେବା ଏଟିଏମ୍ ବସ୍ସେବା ଜଳଯୋଗାଣ ଆଦି ଅତ୍ୟାବଶ୍ୟକ ସେବା ରାଜଧାନୀରେ ପ୍ରାୟତଃ ଅଚଳ ହୋଇପଡିଛି

ଏହିସବୁ ଗାଁରେ ସ୍କୁଲଗୁଡ଼ିକ ମାଟିରେ ମିଶିଯାଇଛି

ଚାଷଜମିରେ ପାଣି ପଶି ଖରାଦିନିଆ ଫସଲ ନଷ୍ ହୋଇଯାଇଛି

ବିଭିନୁ ହୋଟେଲରେ ବଡ ବଡ ଗଛ ମୋବାଇଲ ଟାଓ୍ୱାର ଭାଙ୍ଗିପଡିଛି

ଏଥିଲାଗି ଆବଶ୍ୟକ କାଠ ମଧ୍ଧ ରଥ ଖଳାରେ ପହଞିଛି

ଭଦ୍ରକ ଜିଲ୍ଲାସ୍ତରୀୟ କୃଷି ବିଭାଗ ଆମ୍

ଏଥିଲାଗି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ ଭାବେ ନୀତି ନିର୍ଘକ୍କ ପ୍ରସ୍ତୁତି କରାଯିବା ସହ ଆବଶ୍ୟକ ବ୍ୟବସ୍ରା କରାଯାଇଛି

ପହିଲିଭୋଗ ଘର୍ଷଣ ହେବା ସହ ମଣିବାବାଙ୍କୁ ଦିଗମ୍ଘର ଯୋଗୀ ବଡସିଂହାର ବେଶରେ ସୁସଜିତ କରାଯାଇ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖରଙ୍ଙ୍ ବିମାନରେ ନଗର ପରିକ୍ରମା କରାଯାଇଛି

ଘଟଣା ପରେ ଏହି ଓ୍ୱାର୍ଡରୁ ସମସ୍ତ ରୋଗୀଙ୍କୁ ଅନ୍ୟ କକ୍ଷକୁ ସ୍ଥାନାନ୍ତରୀତ କରାଯାଇଛି ଦୂର୍ଘଟଣା ଭଦ୍ରକ ଜିଲ୍ଲା ତିହିଡି ଥାନା ଗୋଳାପୋଖରୀ ଛକଠାରେ ଗତ ରାତିରେ ଏକ ସଡ଼କ ଦୁର୍ଘଟଶାରେ ଦୁଇଜଶଙ୍କର ମୃତ୍ୟ ଘଟିଛି ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଦ୍ରତଗତିରେ ଆସୁଥିବା ଏକ ବୋଲେରୋ ଗାଡ଼ି ରାସ୍ତାରେ ଠିଆ ହୋଇଥିବା ଦୁଇଜଣଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍କୁଳରେ ମୃତ୍ଧୁ ହୋଇଛି ସେହିପରି ଭଦ୍ରକ ଚାନ୍ଦବାଲି ରାସ୍ତା ଦୋଳସାହିଠାରେ ଆଜି ଦୁଇଟି ଚାରିଚକିଆ ଯାନ ମୁହାଁମୁହି ଧକ୍କା ହେବା ଫଳରେ ଦଶଜଣ ଆହତ ହୋଇଛନ୍ତି